ଆସନ୍ତାକାଲି ଶୁକ୍ରବାର ବିଜୟା ଦଶମୀ ଅବସରରେ ସୋମନାଥ ବ୍ରତ ଓ ଅପରାଜିତା ପ୍ କା ଅନୁଷ୍ଠିତ ହେବ ତେବେ ସନ୍ଧ୍ୟା ସମୟରେ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜିତ ତୋରଣ ଝଟକୁ ଥିବାବେଳେ ଏହାକୁ ଉପଭୋଗ କରିବା ପାଇଁ ପୂଜା ମଣ୍ଡପଗୁଡିକରେ ଅସଂଖ୍ୟ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଛି ସାଂସ୍କୃତିକ ନଗରୀ କଟକ ଦୁର୍ଗାପୂଜା ପାଇଁ ଚଳଚଞଳ ହୋଇଉଠିଛି

ଅନ୍ୟପକ୍ଷରେ ଜିଲ୍ଲାର ପ୍ରସିଦ୍ଧ ମା ଭଗବତୀ ଦକ୍ଷିଣକାଳୀ ବିରିଖମ୍ ମୃତ୍ୟାଳାୟମା ପ୍ରଭୂତି ଦେବୀପୀଠଗୁଡ଼ିକରେ ନବରାତ୍ରି ଉପଲକ୍ଷେ ପ୍ରବଳ ଜନସମାଗମ ହୋଇଛି

ମଣ୍ଡପଗୁଡିକ ତୋରଣ ଓ ରଙ୍ଙୀନ ଆଲୋକମାଳାରେ ସୁସଜିତ କରାଯାଇଛି

ପ୍ରାଚୀନ ଶାକ୍ତ ପରମ୍ପରାର ଭୁବନେଶ୍ୱରୀ ଯନ୍ତ ଉପରେ ଆସୀନ ବରୁଆ ଷୋହଳ ଭରଣୀ ବାଦ୍ୟ ଓ ମାଲେଶ୍ରୀ ରାଗର ଗୀତରେ ଦୈବୀ ଶକ୍ତିରେ ଜାଗରୁକ ହୋଇ ହଜାର ହଜାର ଶ୍ରଦ୍ଧାଳୁଙ୍ଙୁ ଅଭୟ ଆଶୀର୍ବାଦ ଦେଇଛି

ବାଳକ ମୃତ ଭଦ୍ରକ ଜିଲ୍ଲା ଭଣ୍ତାରୀପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମର ଜଶେ ବାଳକର ଗେଙ୍ଗୁଟିନଦୀରେ ବୁଡ଼ିଯାଇ ମୃତ୍ୟୁ ଘଟିଛି ଏଥି ନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି